ପିଏମ୍ ଗ୍ରେଟର ନୋଇଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ବାଲାକୋଟ୍ ସ୍ଥିତ ସନ୍ତାସବାଦୀ ଶିବିରଗ୍ରଡ଼ିକ ଉପରେ ଭାରତୀୟ ବିମାନ ବାହିନୀ ଦ୍ୱାରା ବିମାନ ଆକ୍ରମଣର ପ୍ରମାଣ ପାଇଁ ବିରୋଧୀ ଦଳମାନେ ଜୋର୍ ଦେଉଥିବାରୁ ସେମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି

ବିଭିନ୍ନ ପ୍ରକଳ୍ପକ୍ ଉଦ୍ଘାଟନ କରିସାରି ଗ୍ରେଟର ନୋଇଡାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ଭାରତ ନୂଆ ପଦ୍ଧତି ଓ ନୂଆ ନୀତି ଅନୁସାରେ କାର୍ଯ୍ୟ କରୁଛି

ନିରାପତ୍ତା ବାହିନୀ ଯବାନମାନଙ୍କୁ ପୂର୍ବରୁ ଆକ୍ରମଣ କରିବାକୁ ସ୍ୱାଧୀନତା ଦିଆଯାଉ ନଥିଲା ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ଯେତେସବୁ ଆକ୍ରମଣ ହୋଇଥିଲା ସେଥିରେ ପାକିସ୍ତାନର ହାତ ଥିଲା କିନ୍ତୁ ପୂର୍ବତନ ସରକାର କେବଳ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ବଦଳାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ନୋଇଡା ଓ ଗ୍ରେଟର ନୋଇଡା ପାଇଁ ଅନେକ ବିକାଶ ମୂଳକ ପ୍ରକ୍ସର ଯୋଜନା କରିଛନ୍ତି ଏହା ଯୋଗୁଁ ଲକ୍ଷ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବ ଓ ଅର୍ଥନୈତିକ ବିକାଶ ଘଟିବ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରେଟର ନୋଇଡାଠାରେ ପଣ୍ଡିତ ଦିନ୍ ଦୟାଲ୍ ଉପାଧ୍ୟାୟ ପ୍ରତ୍ନତତ୍ୱ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଥିଲେ ଓ ପଣ୍ଡିତ ଦିନ୍ ଦୟାଲ୍ ଉପାଧ୍ୟାୟଙ୍କର ଏକ ପ୍ରତିମୂର୍ତ୍ତିକୁ ଉନ୍କୋଚନ କରିଥିଲେ

ଗ୍ରେଟର ନୋଇଡାରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେ ବୁଲନ୍ଦସହରର ଖୁର୍ଜା ବିଦ୍ୟୁତ୍ କେନ୍ଦ୍ର ଓ ବିହାରର ବକ୍ଷାର୍ ବିଦ୍ୟୁତ୍ କେନ୍ଦ୍ରରର ଭିଭିପ୍ରସ୍ତର ସ୍ଥାପନ କରିଥିଲେ ଶ୍ରୀ ମୋଦି କହିଥିଲେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ନୋଇଡା ବିଭିନ୍ନ ପ୍ରକଳ୍ପର କେନ୍ଦ୍ରରେ ପରିଣତ ହୋଇଛି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡକ୍ଟର ମହେଶ ଶର୍ମା ମଧ୍ୟ ଲୋକମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏମ୍ଇଏ ପାକ୍ ଭାରତ କହିଛି ବାଲାକୋଟ୍ରେ ବିମାନ ବାହିନୀ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ସଫଳ ରହିଛି ଓ ଭାରତ ଯାହା ଚାହୁଁଥିଲା ତାହା ହାସଲ କରିଛି ଭାରତ କହିଛି ପାକିସ୍ତାନ ଯଦି ଏକ ନୂଆ ଚିନ୍ତାଧାରା ସହ ନୂଆ ପାକିସ୍ତାନ କଥା କହୁଛି ତେବେ ଏହାକୁ ସନ୍ତାସବାଦୀ ଗୋଷୀଗୁଡ଼ିକ ବିରୁଦ୍ଧରେ ନୂଆ ପଦକ୍ଷେପ ନେବାକୁ ହେବ ଏହାକୁ ନିଜ ମାଟିରୁ ସମସ୍ତ ସନ୍ତାସବାଦୀ ମୌଳିକ ଡାଞ୍ଚା ନଷ୍ଟ କରିବାକୁ ହେବ ଓ ସୀମାପାର୍ ସନ୍ତାସବାଦ ବନ୍ଦ କରିବାକୁ ହେବ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ବର୍ତ୍ତମାନ ପାକିସ୍ତାନକୁ ତାହାର କଥା ଅନୁସାରେ ନୁହେଁ କାର୍ଯ୍ୟ ଅନୁସାରେ ଗ୍ରହଣ କରିବାକୁ ହେବ ସେ କହିଛନ୍ତି ପାକିସ୍ତାନ ନିଜର ଘୋଷଣାଠାରୁ ଆଗକୁ ଯାଇ ସନ୍ତାସବାଦୀମାନଙ୍କ ବିରୁଦ୍ଧରେ ଆଖିଦୃଶିଆ ପଦକ୍ଷେପ ନେବା ପାଇଁ ବିଶ୍ୱ ସମ୍ପ୍ରଦାୟ ତାହା ଉପରେ ଚାପ ପକାଇବା ଲାଗି ବିଶ୍ୱ ସମ୍ପ୍ରଦାୟକୁ ପ୍ରବର୍ତ୍ତାଇବାକୁ ଭାରତ ସଂକଳ୍ପବଦ୍ଧ ସେ କହିଛନ୍ତି ପାକିସ୍ତାନ ଯେଉଁଭଳି ଦାବି କରୁଛି ତାହା ଅନୁସାରେ ସେ ଯଦି ଭାରତର ଦ୍ୱିତୀୟ ଲଢୁଆ ବିମାନକୁ ଗୁଳି କରି ଖସାଇଛି ତେବେ ତାହାର ଭିଡ଼ିଓ ରେକଡିଂକୁ ଆନ୍ତର୍ଜାତିକ ସ୍ତରରେ ସେ ପ୍ରଦର୍ଶନ କରିବା ଉଚିତ୍

ସେଥିରୁ ଗୋଟିଏ ବିମାନକୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଗୁଳି କରି ଖସାଇଥିଲେ

କାତିସଂଘ ନିରାପତ୍ତା କମିଟି ଅନ୍ଦସାରେ ମସ୍ତଦ୍ ଅଜହରକ୍ ଆନ୍ତର୍ଜାତିକ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବା ସଂକ୍ରାନ୍ତୀୟ ଏକ ପ୍ରଶ୍ନ ଉପରେ ସେ କହିଛନ୍ତି ଭାରତ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟଙ୍କୁ ଟେଲିଫୋନ୍ କରି ଅଜହରକୁ ଯେଭଳି ଆନ୍ତର୍ଜାତିକ ସନ୍ତାସବାଦୀ ଭାବେ ଘୋଷିତ କରାଯିବ ସେଥିପାଇଁ ଅନ୍ତରୋଧ କରିଛି

ନ୍ତଆଦିଲ୍ଲୀଠାରେ ସାଧାରଣ ସେବା କେନ୍ଦ୍ର କରିଆରେ ଆୟଷ୍କାନ୍ ଭାରତ ସେବା ସଂପର୍କିତ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହା କହିଛନ୍ତି ଶ୍ରୀ ପ୍ରସାଦ କହିଛନ୍ତି ଯେ ସାଧାରଣ ସେବା କେନ୍ଦ୍ର ଜରିଆରେ ଆୟୁଷ୍କାନ୍ ଭାରତ ଯୋଜନା ଜନସାଧାରଣଙ୍କ ମଧ୍ୟରେ ନୃତନ ଆଶା ସଞ୍ଚାର କର୍ତ୍ଥି ସେ ଆହୁରି କହିଛନ୍ତି ଯେ ସାଧାରଣ ସେବା କେନ୍ଦ୍ର ଜରିଆରେ ସପ୍ତମ ଅର୍ଥନୈତିକ ସର୍ବେକ୍ଷଣ କରିବା ଲାଗି ସରକାର ସ୍ଥିର କରିଛନ୍ତି ବିଜେପି ମିଟ୍ ବିଜେପି ସଂସଦୀୟ ବୋର୍ଡ଼ର ଗତ ରାତିରେ ନୂଆଦିଲ୍ଲୀରେ ବୈଠକ ବସି ଆଗାମୀ ଲୋକସଭା ନିର୍ବାଚନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟି ସଭାପତି ଅମିତ୍ ଶାହାଙ୍କ ସମେତ ବୋର୍ଡ଼ର ବହୁ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ ତେବେ ବୈଠକରେ ଆଲୋଚନା ହୋଇଥିବା ବିଷୟ ଉପରେ ଆନୁଷ୍ଠାନିକ ଭାବେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ କିନ୍ତୁ ଲୋକସଭା ନିର୍ବାଚନ ପାଇଁ ପାର୍ଟିର ରଣକୌଶଳ ଓ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିବାର କୁହାଯାଉଛି

ଆଡ଼ଭୋକେଟ୍ ସମିଟ୍ ଓକିଲମାନଙ୍କୁ ବୀମା ସୁବିଧା ଯୋଗାଇଦେବା ପାଇଁ ଏ ସମ୍ୟନ୍ଧୀୟ ବିଷୟଗୁଡ଼ିକର ପରୀକ୍ଷା ନିରୀକ୍ଷା ଲାଗି ସରକାର ଏକ କମିଟି ଗଠନ କରିଛନ୍ତି ଆଇନ ଓ ନ୍ୟାୟ ମନ୍ତ୍ରୀ ରବୀଶଙ୍କର ପ୍ରସାଦ ନ୍ୟାୟିକ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ଏହି ପାଞ୍ଚ ଜଣିଆ କମିଟିକୁ ଗଠନ କରିଛନ୍ତି ଓକିଲମାନଙ୍କ କଲ୍ୟାଶପାଇଁ କମିଟି ଏକ ବ୍ୟାପକ ବୀମା ଯୋଜନା ବିଷୟରେ ସୁପାରିସ୍ କରିବ

ଦୂରଦର୍ଶନ ପ୍ରସାରଣକୁ ବ୍ୟାପକ କରିବା ଏହାର ଲକ୍ଷ୍ୟ ରହିଛି ଏହାଦ୍ୱାରା ରାଜ୍ୟର ଚ୍ୟାନେଲ୍ଗୁଡ଼ିକ ଜରିଆରେ ସ୍ଥାନୀୟ ଲୋକଙ୍କ ଆଞ୍ଚଳିକ ସଦିଚ୍ଛାକୁ ପୂରଣ କରାଯାଇ ପାରିବ ସାଟେଲାଇଟ୍ ନେଟ୍ୱର୍କ ମାଧ୍ୟମରେ ଏହିସବୁ ଚ୍ୟାନେଲ୍କୁ ଡିଡି ଫ୍ରି ଡିସ୍ ମାଧ୍ୟମରେ ପ୍ରସାରଣ କରିବା ଦ୍ୱାରା କେବଳ ଆଞ୍ଚଳିକ ସ୍ତରରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ ତାହା ନୁହେଁ ବରଂ ସମସ୍ତେ ଭାରତରେ ଏକତା ସ୍ବତ୍ରରେ ବାନ୍ଧି ହୋଇପାରିବେ

ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଏହା ଦ୍ୱାରା ଆଞ୍ଚଳିକ ସଂସ୍କୃତିକୁ ସୁଦୃତ୍ କରାଯିବା ସହ ଲୋକମାନଙ୍କର ସଦିଚ୍ଛାକୁ ପୂରଣ କରାଯାଇପାରିବ ପ୍ରଥମଥର ପାଇଁ ଡିଡି ଫ୍ରି ଡିସ୍ ଅଧୀନରେ ସ୍ୱତନ୍ତ୍ର ଦ୍ରଦର୍ଶନ ଚ୍ୟାନେଲ୍ ହାସଲ କରିଥିବା ଛତିଶଗଡ଼ ଗୋଆ ହରିଆଣା ହିମାଚଳପ୍ରଦେଶ ଝାଡ଼ଖଣ୍ଡ ମଣିପୁର ମେଘାଳୟ ମିକୋରାମ ନାଗାଲାଣ୍ଡ ତ୍ରିପୁରା ଓ ଉତ୍ତରାଖଣ୍ଡ ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଭେଚ୍ଛା ଜଣାଇଚ୍ଚନ୍ତି

ଏହି ଅବସରରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ମନ୍ତ୍ରୀ କେପି ନଡ଼ୁ କହିନ୍ତି ଯେ ବହୁ ରୋଗରୁ ଶିଶୁମାନଙ୍କୁ ରକ୍ଷା କରିବା ହେଉଛି ସାମ୍ରହିକ ଟୀକାକରଣ କାର୍ଯ୍ୟକ୍ରମ ଲକ୍ଷ୍ୟ ଏହି କାର୍ଯ୍ୟକ୍ରମର ମାଧ୍ୟମରେ ବହୁ ନୃତନ ଟୀକା ଯଥା ନ୍ୟୁମୋକୋକାଲ୍ ପ୍ରତିଷେଧକ ରୋଟାଭାଇରସ୍ ପ୍ରତିଷେଧକ ମିଜିଲାସ୍ ରୁବେଲା ପ୍ରତିଷେଧକ ଆଜି ଆରମ୍ଭ କରାଯାଇଛି

ସେମାନଙ୍କ ମଧ୍ୟରେ ତିନିଥର ଏସୀୟ କ୍ରୀଡ଼ା ପଦକ ବିଜେତା ଶିବ ଥାପ୍ପା ଓ ପୂର୍ବତନ ଯୁବ ବିଶ୍ୱ ଚାମ୍ପିୟନ୍ ସଚିନ୍ ସିଓ୍ୱାଚ୍ ଅଛନ୍ତି

ସେ ରୁଷର ମିଖାଇଲ୍ ବାର୍ଲାମୋବ୍ଙ୍କୁ ସେମିଫାଇନାଲ୍ରେ ଭେଟିବେ